ସେ କହିଛନ୍ତି ଦେଶର ଆଇଆଇଟି ଗୁଡ଼ିକୁ ଏବେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଜେନସ ଟେକ୍ନୋଲୋଜି ଭାବେ କାର୍ଯ୍ୟ କରିବାକୁ ହେବ

ସେ କହିଚ୍ଚନ୍ତି ସଚେତନ ହେବା ଆତ୍ମବିଶ୍ୱାସ ବୃଦ୍ଧି କରିବା ଓ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିବା ହେଉଛି ସଫଳତାର ଚାବିକାଠି ବିଞ୍ଜାନ ବୈଷୟିକ ଜ୍ଞାନ ଓ ନୂଆନୂଆ ଉଭାବନ ପାଇଁ କୌଣସି ବିକଳ୍ପ ରାସ୍ତା ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ସେ କହିଛନ୍ତି ଯେଉଁମାନେ କୃତକାର୍ଯ୍ୟ ହୋଇପାରନାହାନ୍ତି ସେମାନେ ମଧ୍ୟ କିଛିନା କିଛି ଶିକ୍ଷାଲାଭ କରିଛନ୍ତି ବିଫଳତା ସଫଳତା ପାଇଁ ଭିଭିଭିମି ଯୋଗାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ପରବର୍ତ୍ତୀ ସମୟର ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଚଳିତବର୍ଷର ସମାବର୍ତ୍ତନ ଉତ୍ସବ ଭର୍ତ୍ତୁଆଲ ମାଧ୍ୟମରେ କରାଯାଇଛି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ସମାବର୍ତ୍ତନ ଉହବରେ ଉଦ୍ବୋଧନ ଦେଇଛନ୍ତି

ପ୍ରେଜ୍ ଗୁଜୁରାତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁଜୁରାତର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଗୁଜୁରାତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ଭନ ଉତ୍ସବରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି ଏହି ଅବସରରେ ଅଭିଭାଷଣ ଦେବାସହ ଉତ୍ତୀର୍ଷ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ଓ ପଦକମାନ ପ୍ରଦାନ କରିବେ ଗୁଜୁରାତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରାମଶଙ୍କର ଦୁବେ କହିଛନ୍ତି ଗୁଜୁରାତ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ କେନ୍ଦ୍ର ଶିକ୍ଷାମନ୍ତୀ ରମେଶ ପୋଖରିଆଲ ନିଶଙ୍କ ଓ ଗୁଳୁରାତ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ କରିବେ

ସେ କହିଛନ୍ତି ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ଭାଗିଦାରିରେ ଦେଶରେ ନମ୍ନନା ପରୀକ୍ଷାର ଏକ ବଡ ନେଟୱାର୍କ ସ୍ଥାପନ କରାଯାଇଛି ଏହାଯୋଗୁଁ କରୋନା ସଂକ୍ରମଣକୁ ରୋକିବା ସରକାରଙ୍କ ପାଇଁ ସହଜ ହୋଇଛି ଏକ ୱେବନାରରେ ଉଦ୍ବୋଧନ ଦେଇ ସେ ଏକ ମଜବୁତ ସ୍ୱାସ୍ଥ୍ୟକ୍ଷେତ୍ର ନିର୍ମାଣ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ବଜେଟ୍ରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆବଶ୍ଚନ କରାଯାଇଛି ଏଥିରୁ ସରକାର ଦେଶର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ପ୍ରତିଶ୍ରତିବଦ୍ଧ ଥିବାର ସ୍ୱଷ୍ଟ ସଂକେତ ମିଳୁଛି ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଭଳି ବିଶ୍ୱବ୍ୟାପୀ ସଂକ୍ରମଣର ମୁକାବିଲା ପାଇଁ ଦେଶର ସ୍ୱାସ୍ଥ୍ୟ ମୌଳିକ ଢ଼ାଞ୍ଚାରେ ଉନ୍ତି ଆଣିବା ଅପରିହାର୍ଯ୍ୟ ହୋଇପଡିଛି ସେ କହିଛନ୍ତି ସରକାର ମୋଟାମୋଟି ସ୍ୱାସ୍ଥ୍ୟକ୍ଷେତ୍ର ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ଓ ଏ ଦିଗରେ ଏକ ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ମୌଳିକଡ଼ାଞାର ସ୍ଥାପନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ସମନ୍ୱିତ ଉଦ୍ୟମ ମାଧ୍ୟମରେ ଅନେକ ଲୋକଙ୍କର ଜୀବନ ରକ୍ଷା କରିପାରିଛନ୍ତି

ସେଗୁଡ଼ିକ ମଧ୍ୟରେ ସୁରତ ଅହମ୍ମଦାବାଦ ବଡୋଦ୍ରା ଜାମନଗର ଭାବନଗର ଓ ରାଜକୋଟ ଥିଲା ଜେକେ ପିଏମ୍ ଜିଏସ୍ୱାଇ ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଉଦ୍ଧମପୁର ଜିଲ୍ଲା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଅଧିକ ସଡ଼କ ନିର୍ମାଣ କରିବାରେ ଅଭ୍ରତପୂର୍ବ ସଫଳତା ହାସଲ କରିଛି

ଜାନ୍ମୁ ଓ କାଶ୍ମୀରର ଅନେକ ଗ୍ରାମକୁ ଯୁଗଯୁଗ ଧରି ସଡ଼କ ସଂଯୋଗ ନଥିବାବେଳେ ବର୍ତ୍ତମାନ ସେଗୁଡ଼ିକୁ ସଡ଼କ ଯୋଗେ ସଂଯୋଗ କରାଯାଇଛି ଏହା ସେହିସବୁ ଗ୍ରାମର ଅଧିବାସୀମାନଙ୍କ ଜୀବନଶୈଳୀରେ ଅଭ୍ରତ୍ପର୍ବ ପରିବର୍ଭନ ଆଣିଛି ଉଦ୍ଧମପୁର ଜିଲ୍ଲାରେ ଅଧିକ ସଡ଼କ ନିର୍ମାଣ ହେବା ସହିତ ସେଠାରେ କୃଷି ଉଦ୍ୟାନ ବିଦ୍ୟା ରେଶମ ଚାଷ ଓ ମହୁମାଛି ଚାଷରେ ମଧ୍ୟ ଉନ୍ନତି ଘଟିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାରକୁ ଶୋକବାର୍ତ୍ତା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଆହତ ଲୋକମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି

ଚୀନ୍ ଏଇ କିଛିଦିନ ପୂର୍ବେ ଏହାର ସୈନ୍ୟମାନେ ମୃତ୍ୟୁବରଣ କରିଥିବା ବିଷୟରେ ପୁଙ୍ଗାନୁପୁଙ୍ଗ ବିବରଣୀ ପ୍ରକାଶ କରିଥିଲା ଏହା ଉପରେ ସାମାଜିକ ଗଣମାଧ୍ୟମରେ ଲୋକମାନେ ମତାମତ ଦେଇଥିଲେ